ସମସ୍ତ ରାଜନୈତିକ ଦଳଗୁଡ଼ିକର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ ଚଳାଇଛନ୍ତି

ଭୋଟ୍ ନିଆଯିବାକୁଥିବା ଦୁଇଟିଯାକ ଲୋକସଭା ଆସନ ମଧ୍ୟରେ ବିହାରର ସମସ୍ତିପୁର ଓ ମହାରାଷ୍ଟ୍ରର ସତାରା ରହିଛି

ହରିଆଣାରେ ବିଜେପି କଟ୍ରେସ ଆଇଏନ୍ଏଲ୍ଡି ପ୍ରଓ ଜନନାୟକ ଜନତାପାର୍ଟି ସମେତ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବିଜେପି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରସିଂ ହୁଡା ଓ ପିସିସି ମୁଖ୍ୟ କୁମାରୀ ଶୈଳଜା କଂଗ୍ରେସ ପାଇଁ ଏବଂ ଦୁଶ୍ୟନ୍ତ ଚୌଟାଲା ଓ ଦିଗ୍ବିଜୟ ସିଂ ଚୌଟାଲା ଜନନାୟକ ଜନତା ପାର୍ଟି ପାଇଁ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ଅନ୍ୟ ରାଜ୍ୟଗୁଡ଼ିକ ସହ ରାଜ୍ୟର ସୀମାକୁ ସିଲ୍ କରିଦିଆଯାଇଛି ଓ ପୋଲିସ୍ ଅସାମାଜିକ ଲୋକମାନଙ୍କ ଉପରେ କଡ଼ା ନଜର ରଖିଛି ଆମ ସମ୍ବାଦଦାତା ଜଣାଇଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ମହାରାଷ୍ଟ୍ରରେ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନବପୁର ଅକୋଲା ଓ କର୍କତ୍ଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ସତାରା ଲୋକସଭା ଆସନ ଉପନିର୍ବାଚନ ଉଭୟ ବିଜେପି ଓ ଏନ୍ସିପି ପାଇଁ ଏକ ପରୀକ୍ଷା ସାବ୍ୟସ୍ତ ହେବ

ଆଡ୍ ଇଲେକ୍ସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ନେତୃତ୍ୱର ସରକାର ରାଜ୍ୟରେ ଅନେକ ବିକାଶମ୍ବଳକ କାର୍ଯ୍ୟ କରିଛନ୍ତି ଓ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତିକୁ ଲୋପ କରିଛନ୍ତି

ସେ କହିଛନ୍ତି ଦେଶ ବିଭାଜନ ସମୟରେ କଂଗ୍ରେସ ପାର୍ଟି କର୍ତ୍ତାରପୁର ସାହିବକୁ ଭାରତରେ ରଖିବା ପାଇଁ ପ୍ରଚେଷ୍ଟା କରିନଥିଲା ନିଶାଦ୍ରବ୍ୟ ସେବନ ପରିହାର କରିବାକୁ ସେ ଯୁବାମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜନାଥ ସିଂ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ଭାରତୀୟ ପ୍ରତିରକ୍ଷା ଶିଳ୍ପରେ ଦେଶୀୟ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ ନିର୍ମାଣ ଦିଗରେ ସହାୟତା କରିବାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନାବାହିନୀକୁ କହିଛନ୍ତି ଜାମ୍ପୁ କାଶ୍ମୀରରେ ଅନ୍ୟ ନିରାପତ୍ତା ବାହିନୀଗୁଡ଼ିକ ସହ ମିଶି ସେନାବାହିନୀ ବିଭିନ୍ନ ଚାଲେଞ୍ଜର ମୁକାବିଲା କରୁଥିବାରୁ ସେ ଏହାକୁ ସ୍ୱାଗତ କରିଛନ୍ତି ଗତକାଲି ନୃଆଦିଲ୍ଲୀରେ ସେନାବାହିନୀ କମାଣ୍ଡରମାନଙ୍କ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ସିଂ ଦେଶ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକର ମୁକାବିଲାରେ ସେନାବାହିନୀ ସର୍ବଶେଷ ଅମୋଘ ଅସ୍ତ୍ର ବୋଲି ବର୍ଷ୍ଣନା କରିଛନ୍ତି ଭିପି ବ୍ୟୁରୋକ୍ରାଟ୍ସ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ସ୍ପଚ୍ଛ ଭାରତ ବୁନ୍ଦାଏ ଜଳ ଅଧିକ ଅମଳ ଓ ସ୍କିଲ୍ ଇଞ୍ଜିଆ ଭଳି ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଉନ୍ନତି ଆଶିବାକୁ ପ୍ରଶାସନିକ ସେବା ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ଫଳରେ ସେହି ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚପାରିବ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ସ୍ପଚ୍ଛ ଭାରତ ମିଶନ ସାମାଜିକ ପରିବର୍ତ୍ତନର ଏକ କ୍ୱଳନ୍ତ ଉଦାହରଣ ଯେଉଁଥିରେ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ସହ ଅଭୂତପୂର୍ବ ସଫଳତା ମିଳିପାରିଛି ଦେଶକୁ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ କରିବାପାଇଁ ଦେଶ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାର ସଦୁପୋଯୋଗ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଟମାଟୋଜ୍ ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ପିଆଜ୍ଚ ଟମାଟୋ ଓ ଡାଲିଜାତୀୟ ଶସ୍ୟଗୁଡ଼ିକର ମୂଲ୍ୟ ମହକ୍କୁଦ ପରିମାଣ ତଥା ଯୋଗାଣ ବୃଦ୍ଧିର ସମୀକ୍ଷା କରିଛନ୍ତି

ମଧ୍ୟପ୍ରଦେଶରୁ ଟମାଟୋ ପହଞ୍ଚବା ପରେ ଅନେକ ରାଜ୍ୟରେ ଟମାଟୋର ଦାମ୍ ସ୍ୱାଭାବିକ ରହିଥିବାର କୁହାଯାଇଛି ମନ୍ତ୍ରଣାଳୟ କହିଛି ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ପିଆଜ ଆସି ପହଞ୍ଚୁଛି ଓ ଆଗାମୀ ସପ୍ତାହଗୁଡ଼ିକରେ ପିଆଜର ମୂଲ୍ୟ ହ୍ରାସ ପାଇବ ଡିଏନ୍ ଟେକ୍ନୋଲୋଜି ବିଲ୍ ଡିଏନ୍ଏ ଟେକ୍ନୋଲୋଜି ରେଗୁଲେସନ୍ ବିଲ୍ର ପରୀକ୍ଷା ନିରୀକ୍ଷା ପାଇଁ ଏହାକୁ ଏକ ସଂସଦୀୟ ସ୍ଥାୟୀ କମିଟି ନିକଟକୁ ପଠାଯାଇଛି ଏହି ବିଲ୍ ଅନୁସାରେ କୌଣସି ବ୍ୟକ୍ତିଙ୍କର ଚିହ୍ନଟ ପାଇଁ ଡିଏନ୍ଏ ଜ୍ଞାନକୌଶଳ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ବିଲ୍ଟିକୁ ବିଜ୍ଞାନ ଓ ବୈଷୟିକ ଞ୍ଜାନ ଏବଂ ପରିବେଶ ଓ ଜଙ୍ଗଲ ସ୍ଥାୟୀ କମିଟି ନିକଟକୁ ପଠାଯାଇଛି ରାକ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ବିଲ୍କୁ ସ୍ଥାୟୀ କମିଟିକୁ ପଠାଇଛନ୍ତି ଏହି ବିଲ୍ରେ ଉଭୟ କାତୀୟ ଓ ଆଞ୍ଚଳିକ ସ୍ତରରେ ଡିଏନ୍ଏ ଡାଟା ବ୍ୟାଙ୍କ ସ୍ଥାପନର ମଧ୍ୟ ବ୍ୟବସ୍ଥା ରହିଛି ନାଗା ପିସ୍ ଟକ୍ କେନ୍ଦ୍ର ସରକାର କହିଛନ୍ତି ସଫପ୍ରତି ଚାଲିଥିବା ନାଗା ଶାନ୍ତି ପ୍ରକ୍ରିୟାକୁ କୌଣସି ବିଳୟ ବିନା ଶୀଘ୍ର ସମାପ୍ତ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ କିନ୍ତୁ ଗୁଳିଚାଳନା ଓ କଥାବାର୍ତ୍ତା ଏକସଙ୍ଗେ ହୋଇପାରିବ ନାହିଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ତଥା ନାଗା ଶାନ୍ତି କଥାବାର୍ତ୍ତାରେ ମଧ୍ୟସ୍ଥ ଆର୍ଏନ୍ ରବି ଗତକାଲି କୋହିମାଠାରେ ନାଗା ଗୋଷ୍ଠୀଗୁଡ଼ିକର ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି ଏନ୍ଏସ୍ସିଏନ୍ ଆଇଏମ୍ ଗୋଷ୍ଠୀର କିଛି ନେତା ବିଭିନ୍ନ ଗଣମାଧ୍ୟମରେ ଲୋକମାନଙ୍କୁ ବିଭ୍ରାନ୍ତ କରୁଥିବାରୁ ଏହି ବୈଠକ ଅନୁଷ୍ଠିତ ହେଉଛି ସେମାନେ ପୂର୍ବରୁ ଯେଉଁସବୁ ବିଷୟଗୁଡ଼ିକରେ ଏକମତ ହୋଇଥିଲେ ସେହିସବୁ ବିଷୟରେ ସେମାନେ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ନାଗା ନେତାମାନଙ୍କର ରାଜନୈତିକ ପରିପକ୍ୱତା ଓ ଜ୍ଞାନକୁ ସ୍ୱାଗତ କରାଯାଇଛି ସେମାନେ ଏକ ସମାଧାନ ବାହାର କରିବା ପାଇଁ ବ୍ୟଗ୍ରତା ପ୍ରକାଶ କରୁଛନ୍ତି ନାଗା ସଂପ୍ରଦାୟର ଲୋକମାନଙ୍କର ଇଚ୍ଛାକୁ ସମ୍ମାନ ଦେଇ କେନ୍ଦ୍ର ସରକାର ବିନା ବିଳୟରେ ନାଗା ଶାନ୍ତି ପ୍ରକ୍ରିୟାକୁ ଚଡ଼ାନ୍ତ କରିବେ ତେଲଙ୍ଗାନା ବନ୍ଦ୍ ତେଲଙ୍ଗାନାର ଧର୍ମଘଟକାରୀ ସଡ଼କ ପରିବହନ ନିଗମ କର୍ମଚାରୀମାନେ ସେମାନଙ୍କ ଧର୍ମଘଟର ପଞ୍ଚଦଶ ଦିନରେ ଆଜି ରାଜ୍ୟବ୍ୟାପୀ ବନ୍ଦ ପାଳନ କରୁଛନ୍ତି ନିଗମକୁ ସରକାରଙ୍କ ସହ ମିଶ୍ରଣ କରିବା ସମେତ ସେମାନଙ୍କର ଅନ୍ୟାନ୍ୟ ଦାବିଗୁଡ଼ିକର ପୂରଣ କରାଯିବାକୁ ସେମାନେ ଚାହୁଁଛନ୍ତି ରାଜ୍ୟର ବିରୋଧୀଦଳ ଶିକ୍ଷକ ସଂଘ କର୍ମଚାରୀ ଛାତ୍ରଛାତ୍ରୀ ଓ ପରିବହନ କ୍ଷେତ୍ରର ସଂଗଠନଗୁଡ଼ିକ ଦିନବ୍ୟାପୀ ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ଇତିମଧ୍ୟରେ ସମସ୍ତ ବସ୍ ଡିପୋ ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ୟୁପି ମର୍ଡର ଉତ୍ତରପ୍ରଦେଶ ସରକାର କମଳେଶ ତିୱାରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରିଛନ୍ତି

କମଳେଶ ତିୱାରୀଙ୍କୁ ନିରାପତ୍ତା ବ୍ୟବସ୍କା ଯୋଗାଇ ଦିଆଯାଇଥିଲା

ଏଥିପାଇଁ ଉଭୟ ଦେଶ ଏକାଠି ମିଶି କାର୍ଯ୍ୟ କରିବେ ଫିଲିପାଇନ୍ ରାଷ୍ଟ୍ରପତି ରୋଡ୍ରିଗୋ ଡଟେର୍ଟଙ୍କ ସହ ପ୍ରତିନିଧିମଣ୍ଡଳସ୍ତରୀୟ କଥାବାର୍ତ୍ତା ପରେ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଉଭୟ ଦେଶ ସନ୍ତ୍ରାସବାଦର ଶିକାର ହୋଇଆସିଛନ୍ତି ସେ କହିଛନ୍ତି ଭାରତ ଅନେକ ଦଶନ୍ଧି ଧରି ସୀମାପାର ସନ୍ତାସବାଦର ଶିକାର ହୋଇଆସ୍କୁଛି ସମସ୍ତ ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପର ଦୃଢ଼ ମୁକାବିଲା କରିବାକୁ ଏକାଠି ମିଶି କାର୍ଯ୍ୟ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ଫିଲିପାଇନ୍ନ ପ୍ରତିରକ୍ଷା ଓ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ବୃଦ୍ଧି ପାଇଁ ମଧ୍ୟ ଏକମତ ହୋଇଛନ୍ତି ଏହା ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧିରେ ସାହାଯ୍ୟ କରିବ ବ୍ରେକ୍ସିଟ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସାନି ବ୍ରେକ୍ସିଟ୍ ବୁଝାମଣା ଉପରେ ଆଜି ବିତର୍କ ଓ ଭୋଟ୍ ଗ୍ରହଣ ପାଇଁ ବ୍ରିଟେନ୍ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍ ଅଫ୍ କମନ୍ନର ଏକ ସ୍ୱତନ୍ତ୍ର ଅଧିବେଶନ ବସିବ ଗତକାଲି ଶ୍ରୀ ଜନ୍ସନ୍ ଏହି ବୁଝାମଣାକୁ ସମର୍ଥନ କରିବା ପାଇଁ ସମସ୍ତ ଏମ୍ପିମାନଙ୍କୁ ନିବେଦନ କରିଥିଲେ